ପିଏମ୍ ସିଏଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ପାକିସ୍ତାନ ସବୁବେଳେ ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ନିର୍ଯାତନା ଦେଇ ଆସୁଥିବା ବେଳେ ସେହି ସଂଖ୍ୟାଲଘୁମାନଙ୍କୁ ସହାୟତା ଯୋଗାଇଦେବା ଆମମାନଙ୍କ କର୍ତ୍ତବ୍ୟ କର୍ଷାଟକର ଟୁମକୁରୁଠାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଧର୍ମକୁ ଆଧାର କରି ପାକିସ୍ତାନ ପ୍ରତିଷ୍ଠା ହୋଇଥିବା ବେଳେ ସେଠାରେ ରହିଯାଇଥିବା ଧାର୍ମିକ ସଂଖ୍ୟାଲଘୁ ଜନସାଧାରଣ ଉତ୍ପୀଡ଼ନର ଶୀକାର ହେଉଛନ୍ତି ନାଗରିକତା ସଂଶୋଧନ ଆଇନ୍ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ପାକିସ୍ତାନର ଏଭଳି ଅତ୍ୟାଚାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶିତ ହେବା ଉଚିତ୍ କୃଷି କର୍ମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଷ୍ଣାଟକର ଟୁମକୁରୁଠାରେ ଆୟୋଜିତ ଏକ ସାଧାରଣ ସଭାରେ ବିଭିନ୍ନ ରାଜ୍ୟକୁ କୃଷି କର୍ମଣ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି

ଏହି ପୁରସ୍କାର ପ୍ରଦାନ ଉତ୍ସବରେ କର୍ଷାଟକ ମଣିପୁର ଓ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀମାନଙ୍କ ସହ ଉତ୍ତରାଖଣ୍ଡର ରାଜ୍ୟପାଳ ଉପସ୍ଥିତ ଥିଲେ

ଗତବର୍ଷ ଫେବୃୟାରୀ ମାସରେ ଉତ୍ତରପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ

ଏହିଠାରେ ପ୍ରଧାନମନ୍ତ୍ରୀ ଏକ ଚାରା ରୋପଣ କରିବା ସହ ସ୍ୱାମୀଜୀଙ୍କର ବ୍ୟବହୃତ ସାମଗ୍ରୀର ପ୍ରଦର୍ଶନ ନିମନ୍ତେ ଏକ ସଂଗ୍ରହାଳୟର ମଧ୍ୟ ଶିଳାନ୍ୟାସ କରିଛନ୍ତି ଏହି ଅବସରରେ ମଠରେ ଥିବା ଛାତ୍ରମାନଙ୍କ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରିଛନ୍ତି ଏମ୍ଇଏ ସିଏଏ କେନ୍ଦ୍ରସରକାର କହିଛନ୍ତି ବିଶ୍ୱର ବିଭିନ୍ନ ଭୌଗଳିକ ଅଞ୍ଚଳରେ ଥିବା ରାଷ୍ଟ୍ରଗ୍ରଡ଼ିକ ନିକଟରେ ଭାରତ ପହଞ୍ଚି ନାଗରିକତା ସଂଶୋଧନ ଆଇନ୍ ଓ ଜାତୀୟ ନାଗରିକ ପଞ୍ଜିକାର ବାସ୍ତବତା ଉପସ୍ଥାପନ କରିଛି ଆଜି ସନ୍ଧ୍ୟାରେ ନ୍ତଆଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମନ୍ତ୍ରଣାଳୟର ମ୍ରଖପାତ୍ର ରବିଶ କ୍ରମାର କହିଛନ୍ତି ମନ୍ତ୍ରଣାଳୟ ବିଭିନ୍ନ ରାଷ୍ଟରେ ଥିବା ଭାରତୀୟ ମିଶନ୍ଗୁଡ଼ିକୁ ପତ୍ର ଲେଖି ସିଏଏ ଓ ଏନ୍ଆର୍ସି ସମ୍ପର୍କରେ ସଠିକ୍ ତଥ୍ୟ ପ୍ରଦାନ କରିଛନ୍ତି ସେ କହିଛନ୍ତି ଏହା ହେଉଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଏହି ଆଇନ୍ ଉତ୍ପୀଡ଼ନର ଶିକାର ହୋଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କୁ ନାଗରିକତା ପ୍ରଦାନ ପାଇଁ ଉଦ୍ଦିଷ୍ଟ ବୋଲି ବିଭିନ୍ନ ଦେଶକୁ ଅବଗତ କରାଇବା ପାଇଁ ମିଶନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି

ସେ ଆହ୍ରରି କହିଛନ୍ତି ଏନ୍ଆର୍ସି ପ୍ରସଙ୍ଗକ୍ ନେଇ ଭାରତ ବାଙ୍ଗଲାଦେଶ ସହ ସମ୍ପର୍କରେ ରହିଛି ସେ କହିଛନ୍ତି ଏହା ଭାରତର ଆଭ୍ୟନ୍ତରିଣ ବ୍ୟାପାର ବୋଲି ବାଙ୍ଗଳାଦେଶକୁ ଜଣାଇ ଦିଆଯାଇଛି ଇସଲାମିକ ସହଯୋଗ ସଂଗଠନ ବୈଠକରେ କାଶ୍ମୀର ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ଏକ ଚୁକ୍ତି ହୋଇଛି ବୋଲି ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହାକୁ ମୁଖପାତ୍ର ଖଶ୍ଚନ କରିଛନ୍ତି ସେ କହିଛନ୍ତି ବାତିଲ ହୋଇଥିବା ଭାରତ ଜାପାନ କଥାବାର୍ତ୍ତାକୁ ପୁଣିଥରେ ଆରମ୍ଭ କରିବା ପାଇଁ କ୍ରଟନୈତିକ ମାର୍ଗରେ କାପାନ ସହିତ ମଧ୍ୟ ସମ୍ପର୍କ କରାଯାଉଛି ଭାରତ ଜାପାନ ଶିଖର ସମ୍ମିଳନୀ ପାଇଁ ଖୁବ୍ ଶୀଘ୍ର ତାରିଖ ଧାର୍ଯ୍ୟ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି

ନେପାଳ ସହିତ କାଲାପାନି ସୀମା ପ୍ରସଙ୍ଗ ଉପରେ ଶ୍ରୀ କୁମାର କହିଛନ୍ତି ଭାରତ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ୱଷ୍ଟ କରିସାରିଛି ସେ କହିଛନ୍ତି ଭାରତୀୟ ମାନଚିତ୍ରରେ ଦେଶର ସାର୍ବଭୌମ ଅଞ୍ଚଳକୁ ସ୍ୱଷ୍ଟ ଭାବରେ ଦର୍ଶାଯାଇଛି ଏବଂ ନୃତନ ଭାବେ ପ୍ରସ୍ତୁତ ମାନଚିତ୍ରରେ ଭାରତ ନେପାଳ ସହିତ ଏହାର ସଂଲଗ୍ନ ସୀମାରେ କୌଣସି ପରିବର୍ତ୍ତନ କରିନାହିଁ

ମହିଳା କୃଷକ ଶିଶୁ ଓ ବିଜ୍ଞାନ କ୍ଷେତ୍ର ସହିତ କଡ଼ିତ ବିଶିଷ୍ଟ ବ୍ୟକ୍ତିମାନେ ଏହି ବିଜ୍ଞାନ କଂଗ୍ରେସ ଅବସରରେ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର ବିମର୍ଷ କରିବେ

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଗୁରୁ ଗୋବିନ୍ଦ ସିଂହଙ୍କ ଜନ୍ମ ସ୍ଥାନ ପାଟନାସାହିବ ସ୍ଥିତ ତଖତ ଶ୍ରୀ ହରମନ୍ଦିର ସାହିବ ଗୁରୁଦ୍ୱାରାରେ ମୁଖ୍ୟ ଉତ୍ସବ ଅନୁଷ୍ଠିତ ହେଉଛି

ପଞ୍ଜାବ ହରିଆଣା ଓ ଚଣ୍ଡିଗଡ଼ରେ ଶ୍ରଦ୍ଧା ଭକ୍ତି ଓ ଆଗ୍ରହର ସହିତ ପ୍ରକାଶ ପର୍ବ ପାଳନ କରାଯାଉଛି ଗୁରୁଦ୍ୱାରା ଅଞ୍ଚଳରେ ନଗରକୀର୍ତ୍ତନ ଅନୁଷ୍ଠିତ ହେଉଥିବା ବେଳେ ଲଙ୍ଗର ବା ଦରିଦ୍ର ନାରାୟଣ ସେବା ମାଧ୍ୟମରେ ଅନବରତ ଚା ଓ ଖାଦ୍ୟ ପରିବେଶଣ କରାଯାଉଛି

ତେବେ ଅଗ୍ରିକାଶ୍ଡ ଯୋଗୁଁ ବିସ୍ଫୋରଣ ଘଟି କାରଖାନାର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ଅଗ୍ରିସମ ବିଭାଗ ପକ୍ଷରୁ କୁହାଯାଇଛି ଆହତମାନଙ୍କୁ ନିକଟସ୍ଥ ହସ୍ୱିଟାଲରେ ଭର୍ତ୍ତି କରାଯାଇଛି

ଅଗ୍ନି ନିର୍ବାପନକାରୀଙ୍କ ପ୍ରାଣହାନୀରେ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବାଇଜଲ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ କରିବା ପାଇଁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି

ରାଜୌରୀର ଅତିରିକ୍ତ ଡେପୁଟି କମିଶନର କହିଛନ୍ତି ସ୍ରରାନକୋର୍ଟର୍ ଜାମ୍ମ ଯାଉଥିବା ଏକ ବସ୍ ଲମ୍ଭେରି ନିକଟରେ ରାସ୍ତା ତଳକୃ ଖସି ପଡ଼ିବା ଫଳରେ ଏହି ଦୂର୍ଘଟଣା ଘଟିଥିଲା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତମାନଙ୍କୁ ସ୍ଥାନୀୟ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ଡିପି ତ୍ରିପାଠୀ ଡାଏଡ୍ ଏନ୍ସିପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କର ଆଜି ନୂଆଦିଲ୍ଲୀରେ ପରଲୋକ ହୋଇଯାଇଛି ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ

ଉତ୍ତର ପ୍ରଦେଶର ସୁଲ୍ତାନପୁରରେ କନ୍କିତ ଡିପି ତ୍ରିପାଠୀ କଲେଜ ସମୟରେ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ ତାଙ୍କ ବିୟୋଗରେ ଦଳର ନେତା ସୁପ୍ରିୟା ସ୍ରଲେ ଗଭୀର ଶୋକ ପ୍ରକାଶ କରିଛନ୍ତି ଶୋକ ପ୍ରକାଶ କରି ସ୍ବଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଦୃଷ୍ଟିବାଧିତ ଥିବା ସତ୍ତ୍ୱେ ସ୍ୱର୍ଗତ ଡିପି ତ୍ରିପାଠୀ ଜଣେ ପ୍ରତିଷ୍ଠିତ ରାଜନୈତିକ ଚିନ୍ତନଶୀଳ ବ୍ୟକ୍ତିତ୍ୱ ଭାବେ ନିଜକ୍ତ ପ୍ରତିଷ୍ଠିତ କରିପାରିଥିଲେ

ଏହାପରେ ଦୁଇ ପୂର୍ବତନ ବିଶ୍ୱ ଚାମ୍ପିୟନ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିନିକିଆ ସିରିଜ୍ ଅନୁଷ୍ଠିତ ହେବ

ଇତିମଧ୍ୟରେ ଲସିଥ୍ ମଲିଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଦଳ ଏହି ତିନି ମ୍ୟାଚ୍ ବିଶିଷ୍ଟ ଟି ଟୋଣ୍ଟି ସିରିଜ୍ ଖେଳିବା ପାଇଁ ଆଜି ଗୌହାଟୀଠାରେ ପହଞ୍ଚିଛି